ସାଧାରଣ ନିର୍ବାଚନ ପର୍ଯ୍ୟବେଷକ ନବୀନ ମିଉଲ କିଲ୍କ ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକର ଉପସ୍ରିତ ରହି କାର୍ଯ୍ୟ ତଦାରଖ କରିଥିଲେ

ଆଜି ଏହି ଅବସରରେ ରଥକାଠ ଚିରଟ ଅନୁକୂଳ ହେବ

ଏହି ବ୍ୟକ୍ତି ଜଣକ ଏହି ଅଞ୍ଚଳରେ ରହି ଦିନମକୁରିଆ ଭାବେ କାମ କରୁଥିଲା